ଆସନ୍ତାକାଲି ବିରଳ ସ୍ର୍ଯ୍ୟ ପରାଗ

ଆସନ୍ତାକାଲି ରାଜ୍ୟରେ ବନ୍ଦ୍ ରହିବ ବ୍ୟାଙ୍କ୍ ସ୍କୁଲ୍ କଲେଜ୍ ଓ ସରକାରୀ କାର୍ଯ୍ୟାଳୟ

ସେହିଭଳି ଆଜି ବଡଦିନ ଅବସରରେ ସାରାରାତି ଶ୍ରୀକୀଉମାନେ ଉଜାଗର ରହି ରନିସିଂହାସନ ଉପରେ ଶ୍ର ଦେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି

ପ୍ରଭୁ ଯିଶୁଖ୍ରୀଷଙ୍କ ଜନ୍ମ ଦିବସ ଆକିର ଦିନରେ ସ୍ୱୟଂ ଈଶ୍ୱର ମନୁଷ୍ୟ ଦେହ ଧାରଶ କରି ଧରାପୂଷ୍ଟରେ ଅବତରଣ କରିଥିଲେ

ଏଥିପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକ ଉହବମୁଖର ହୋଇଉଠିଛି